ଧୀରେ ଧୀରେ ନମ୍ରନା ପରୀକ୍ଷାର ମାତ୍ରା ବୃଦ୍ଧି ପାଇବାରେ ଲାଗିଲା ଓ ମାତ୍ର ଅକ୍ଷ କିଛି ମାସ ଭିତରେ ଆଜି ଏହି ସଫଳତା ହାସଲ କରାଯାଇ ପାରିଛି ଏଥିପାଇଁ ବିଭିନ୍ନ ପରୀକ୍ଷାଗାରର ଡାକ୍ତରୀ ଦଳ ମେଡ଼ିକାଲ କଲେଜ ପରୀକ୍ଷାଗାର ମନ୍ତ୍ରଣାଳୟ ବିମାନ ଚଳାଚଳ ସଂସ୍ଥା ଓ ଡାକ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍୍ଣ ରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସରକାର ପରୀକ୍ଷା ସନ୍ଧାନ ଚିକିହା ରଣକୌଶଳ ଗ୍ରହଣ କରି ସଂକ୍ରମିତ ଲୋକମାନଙ୍କୁ ଆଗୁଆ ଚିହ୍ନଟ କରିଛନ୍ତି ଓ କୋଭିଡ୍ ନାଇଷ୍ଟିନ୍କୁ ବ୍ୟାପିବାରୁ ରୋକିପାରିଛନ୍ତି ରାଜ୍ୟ ସରକାରମାନେ ଏହି ରଣକୌଶଳକ୍ ଖ୍ରବ୍ ଜୋରସୋରରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି ନମୁନା ପରୀକ୍ଷାରେ ଆତ୍କନିର୍ଭରଶୀଳ ହେବା ପାଇଁ ସରକାର ଦେଶୀୟ ଜ୍ଞାନକୌଶଳରେ ପରୀକ୍ଷା ସରଞ୍ଜାମର ନିର୍ମାଣକୁ ପ୍ରୋହାହିତ କରିଛନ୍ତି ଗତ ଜାନ୍ରୟାରୀ ମାସରେ କୋଭିଡ୍ ନାଇଷ୍ଟିନ୍ ନମ୍ରନା ପରୀକ୍ଷା ପାଇଁ ଦେଶରେ କେବଳ ଗୋଟିଏ ମାତ୍ର ପରୀକ୍ଷାଗାର ଥିଲା ସେହି ପରୀକ୍ଷାଗାରଟି ପୁଣେସ୍ଥିତ କାତୀୟ ଭୂତାଣୁ ଅଧ୍ୟୟନ ଅନୁଷାନରେ ଥିଲା

ଆଇସିଏମ୍ଆର ମଧ୍ୟ ନମୁନା ପରୀକ୍ଷା ପାଇଁ ପ୍ରତିଦିନ ନୂଆନୂଆ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ଜାରି ରଖିଛି ଭାରତ ମଧ୍ୟ ଲକ୍ଷଲକ୍ଷ ଉତ୍ତମ ମାନର ଶସ୍ତାରେ ଉପଲହ୍ଧ ଟେଷ୍ଟିଂ ସ୍ୱାବ ଉତ୍ପାଦନ କରୁଛି ଏହା ସତ୍ତ୍ୱେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କର ନମୁନା ପରୀକ୍ଷା କରିବା ଏବେ ମଧ୍ୟ ସମ୍ଭବ ହୋଇନାହିଁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଓ ଆଇସିଏମ୍ଆର ଉପଲବ୍ଧ ନମ୍ରନା ପରୀକ୍ଷା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ପଦ୍ଧତିଗୁଡ଼ିକର ଉପଯୋଗ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକ୍ କହିଚ୍ଚନ୍ତି

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ରୋକିବା ପାଇଁ ସରକାର ପରୀକ୍ଷା ସନ୍ଧାନ ଚିକିହାର ରଣକୌଶଳ ଗ୍ରହଣ କରିଛନ୍ତି ଆଇସିଏମ୍ଆର ଏଥିପାଇଁ ଅଧିକରୁ ଅଧିକ ପରୀକ୍ଷାଗାରକୁ ଅନୁମତି ଦେଇ ସେଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାକୁ ପ୍ରଚେଷ୍ଟା ଚଳାଇଛି କେନ୍ଦ୍ର ସରକାର ମଧ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଧିକ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ସରକାର କହିଛନ୍ତି ଅଧିକ ପରୀକ୍ଷାଗାର ସ୍ଥାପନ କରାଯାଇ ଦେଶରେ କୋଭିଡ୍ ନମୁନା ପରୀକ୍ଷା ବୃଦ୍ଧି କରାଯାଇ ପାରିବ

ଆମ ସମ୍ଭାଦଦାତା ଜଣାଇଛନ୍ତି ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷରେ ଥିବାବେଳେ ତାହା ପରକୁ ଲଦାଖ ହରିଆଣା ତେଲଙ୍ଗାନା ଆସାମ ଓ ଗୁଜରାତ ରହିଛି

ପ୍ରେଜ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ଆଜି ତିନିବର୍ଷର କାର୍ଯ୍ୟକାଳ ସମ୍ପର୍ଣ୍ଣ କରିଛନ୍ତି

ରାଷ୍ଟ୍ରପତି ଭବନ ଇତିହାସରେ ପ୍ରଥମଥର ପାଇଁ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ବିଦେଶୀ ରାଷ୍ଟ୍ରଦୃତମାନଙ୍କର ପରିଚୟପତ୍ର ଗ୍ରହଣ କରାଯାଇଛି

ରାଷ୍ଟ୍ରପତି ଭବନରେ ବିଭିନ୍ନ ସରକାରୀ ବୈଠକ ଓ କାର୍ଯ୍ୟକ୍ରମ ସମୟରେ ପ୍ଲାଷ୍ଟିକ୍ ବୋତଲ ସ୍ଥାନରେ କାଚ ବୋତଲର ବ୍ୟବହାରକୁ ଅନୁମତି ଦିଆଯିବା ସହ ପ୍ଲାଷ୍ଟିକ୍ ବୋତଲର ବ୍ୟବହାରକୁ ସମ୍ପର୍ଷ୍ଣ ନିଷିଦ୍ଧ କରାଯାଇଛି ଇଣ୍ଡିଆ ୟୁକେ ଏଫ୍ଟିଏ ଭାରତ ଓ ବ୍ରିଟେନ୍ ଉଭୟ ଦେଶ ମଧ୍ୟରେ ମୁକ୍ତ ବାଶିଜ୍ୟ ରାଜିନାମା ପାଇଁ ସେମାନଙ୍କର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହେବାପାଇଁ ଉଭୟ ଦେଶ ପ୍ରକ୍ରିୟା ଆରମ୍ଭ କରିବେ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଚତୁର୍ଦ୍ଦଶ ମିଳିତ ଅର୍ଥନୈତିକ ଓ ବାଶିଜ୍ୟିକ କମିଟି ବୈଠକରେ ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟଷ୍ ଗୋୟଲ୍ ଓ ବ୍ରିଟେନ୍ ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ ଏଲିଜାବେଥ୍ ଟ୍ରସ୍ ସେହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ ବାଶିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ହର୍ଦୀପ୍ ସିଂହ ପୁରୀ ଓ ବ୍ରିଟେନ୍ ଆନ୍ତର୍ଜାତିକ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ରାନିଲ୍ ଜୟୱାର୍ଦେନା ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଏ ସଂକ୍ରାନ୍ତରେ ଅଧିକ କଥାବାର୍ତ୍ତାପାଇଁ ଆଗାମୀ କିଛି ମାସ ଭିତରେ ଶ୍ରୀ ଗୋୟଲ୍ ଓ ଶ୍ରୀମତୀ ଟ୍ରସ୍ଙ୍କ ମଧ୍ୟରେ ପରବର୍ତ୍ତୀ ଆଲୋଚନା ହେବ ଶ୍ରୀ ପୁରୀ ଓ ଶ୍ରୀ କୟୱାର୍ଦେନାଙ୍କ ମଧ୍ୟରେ ପ୍ରତିମାସରେ ଥରେ ଲେଖାଏଁ ବୈଠକ ବସି କଥାବାର୍ତ୍ତାକୁ ତ୍ୱରାନ୍ୱିତ କରିବା ଲାଗି ଆଲୋଚନା କରାଯିବ କୋଭିଡ୍ ନାଇଣ୍ଟିନ୍ ଦୃଷ୍ଟିରୁ ଉଭୟ ଦେଶ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ମଧ୍ୟ ସଙ୍କଚ୍ଚବଦ୍ଧ ହୋଇଛନ୍ତି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇବ୍ ଷ୍ଟ୍ରିମିଂ ହେବ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

ସେହି ଟ୍ରେନଟି ଆସନ୍ତାକାଲି ବାଂଲାଦେଶରେ ପହଞ୍ଚବ

ସେହି ଏମ୍ଓୟ ଭାରତୀୟ କକ୍ଷେନର ନିଗମ ଲିମିଟେଡ ଓ ବାଂଲାଦେଶ କଣ୍ଟେନର କମ୍ପାନି ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୂଷ୍ଟିରୁ ଭାରତ ଓ ବାଂଲାଦେଶ ମଧ୍ୟରେ ମାଲ୍ ପରିବହନ ବାଧାପ୍ରାପ୍ତ ହୋଇଥିଲା ବାଂଲାଦେଶରେ ଭାରତର ହାଇକମିଶନର ରିବା ଗାଙ୍ଗଲି ଦାସ ଓ ହାଇକମିଶନରେ ରେଳବାଇ ଉପଦେଷ୍ଟା ଅନୀତା ବାରିକ ଦ୍ରଇଦେଶ ମଧ୍ୟରେ କଣ୍ଟେନର ଟ୍ରେନ୍ ଚଳାଚଳ କରିବା ବିଷୟରେ ବାଂଲାଦେଶ କର୍ତ୍ତପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ ଏହି ପ୍ରସ୍ତାବରେ ବାଂଲାଦେଶ ସରକାର ରାଜି ହେବା ପରେ କଣ୍ଟେନର ଟେନ୍ ଚଳାଚଳ ଆରମ୍ଭ ହୋଇଛି ବାଂଲଦେଶସ୍ତିତ ହାଇକମିଶନରେ ରେଳବାଇ ଉପଦେଷ୍ଟା ଅନିତା ବାରିକ ଆମ ସମ୍ଘାଦଦାତାଙ୍କ ଜଶାଇଛନ୍ତି ଏହି କଣ୍ଟେନର ଟ୍ରେନ୍ ସେବା ଭାବେ ଚାଲ୍ର ରହିବ ଓ ଭାରତର ବିଭିନ୍ନ ଟର୍ମିନାଲ୍ର ବାଂଲାଦେଶକୁ କଣ୍ଟେନର ଟ୍ରେନ୍ଗୁଡ଼ିକ ଚଳାଚଳ କରିବ କଣ୍ଟେନର ଟ୍ରେନ୍ ସେବା ଏକ ଅତିରିକ୍ତ ସେବା ଯାହା ମାଧ୍ୟମରେ ବାଂଲାଦେଶକ୍ତ ମାଲପତ୍ର ପଠାଯାଇଥାଏ କଣ୍ଟେନର ଟ୍ରେନ୍ ସେବା ବ୍ୟତୀତ ବାଂଲାଦେଶକୁ ପାରମ୍ପରିକ ମାଲ୍ବାହୀ ଟ୍ରେନ୍ ଚଳାଚଳ କରେ ଓ ନ୍ତଆକରି ପାର୍ସଲ ଟ୍ରେନ୍ ସେବା ମଧ୍ୟ ଆରମ୍ଭ କରାଯାଇଥିଲା କଣ୍ଟେନର ଟ୍ରେନ୍ ସେବା ଅଳ୍ପ ଖର୍ଚ୍ଚରେ ନିରାପଦର ସହ ବିଭିନ୍ନ ଔଷଧପତ୍ର ରାସାୟନିକ ପଦାର୍ଥ ଖାଉଟି ପଦାର୍ଥ ଖୁବ୍ କମ୍ ସମୟ ମଧ୍ୟରେ ପଠାଯାଇ ପାର୍ଚ୍ଚି